ଏଣିକି ବର୍ଷକୁ ଥରେ ଜିଏସ୍ଟି ହାର ପରିବର୍ତ୍ତନ କରାଯିବ

ହେବ ନାହିଁ

ପିଏମ୍ ର୍ୟାଲି ନୂଆଦିଲ୍ଲୀର ରାମଲୀଳା ମଇଦାନଠାରେ ଆଜି ବସ୍ତିବାସିନ୍ଦାମାନଙ୍କ ପକ୍ଷର୍ ଏକ ବିରାଟ ଧନ୍ୟବାଦ ସମାବେଶ ଆୟୋଜିତ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଅଳ୍ପ ସମୟ ପରେ ଏହି କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ

ସରକାରଙ୍କ ଏହି ଯୋଜନାରେ ଉପକୃତ ହୋଇଥିବା ବହୁସଂଖ୍ୟାରେ ବସ୍ତିବାସିନ୍ଦା ଏଥିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଓ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ନାଗରିକମାନଙ୍କ ପକ୍ଷରୁ କୃତଜ୍ଞତା ଜଣାଇବାପାଇଁ ଏହି ସମାବେଶ ଆୟୋଜିତ ହୋଇଛି

ଏବେ ସେମାନଙ୍କ ଉପରୁ ବେଆଇନ ବାସିନ୍ଦାର କାଳିମା ହଟିବ କେନ୍ଦ୍ରର ବହୁ ମନ୍ତ୍ରୀ ଓ ବିଜେପିର ବହୁ ବରିଷ୍ଣ ନେତା ଏହି ସମାବେଶରେ ଯୋଗ ଦେଇଛନ୍ତି

ବିଜେପି ସିଏଏ ନାଗରିକତା ସଂଶୋଧନ ଆଇନ ସଂପର୍କରେ ବିରୋଧୀଦଳଗୁଡ଼ିକ ପକ୍ଷରୁ ଲୋକମାନଙ୍କୁ ଭ୍ରମିତ କରାଯାଉଥିବାରୁ ଏହାକୁ ପ୍ରତିହତ କରିବା ଲାଗି ଏକ ବିଶାଳ ଜନସଂପର୍କ ଅଭିଯାନ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆରମ୍ଭ କରାଯିବ ଲୋକଙ୍କର ଏ ସଂପର୍କିତ ଭ୍ରମ ଦୂର କରିବା ସହିତ ଏହି ଆଇନ ବିଷୟରେ ସଠିକ୍ ତଥ୍ୟ ଯୋଗାଇଦେବା ହେଉଛି ଏହି ଜନସଂପର୍କ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଗତକାଲି ନୁଆଦିଲ୍ଲୀରେ ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପଭି ନିଆଯାଇଛି

ମୁମ୍ଘାଇ ସିଏଏ ର୍ୟାଲି ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ଶତାଧିକ ଲୋକ ମୁମ୍ୟାଇର ଦାଦର ରେଳଷ୍ଟେସନ୍ ବାହାରେ ଏକତ୍ରିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ସ୍କୋଗାନମାନ ଦେଇଛନ୍ତି ସମ୍ଭିଧାନ ସମ୍ମାନ ମଞ୍ଚଦ୍ୱାରା ଆୟୋଜିତ ଏହି ସମାବେଶରେ ନାଗରିକତା ସଂଶୋଧନ ଆଇନକୁ ଶାନ୍ତିପୂର୍୍ଣଭାବେ ସମର୍ଥନ କରିବା ଲାଗି ଜନସାଧାରଣଙ୍କୁ ନିବେଦନ କରାଯାଇଛି ନାଗପ୍ରର ସିଏଏ ର୍ୟାଲି ମହାରାଷ୍ଟ୍ରର ନାଗପୁରରେ ହଜାର ହଜାର ବିକେପି କର୍ମୀ ବିଶ୍ୱ ହିନ୍ଦୁ ପରିଷଦ ଅଖଳ ଭାରତ ବିଦ୍ୟାର୍ଥୀ ପରିଷଦ ଲୋକାଧିକାର ମଞ୍ଚ ଓ ବିଭିନ୍ନ ନାଗରିକ ସଙ୍ଗଠନର ସଦସ୍ୟମାନେ ଆଜି ସଂଶୋଧିତ ନାଗରିକତ୍ୱ ଆଇନ ସପକ୍ଷରେ ସମାବେଶ ଆୟୋଜନ କରିଛନ୍ତି

ହାଇଦରାବାଦସ୍ଥିତ ଦଳର ସଦର କାର୍ଯ୍ୟାଳୟଠାରେ ଆୟୋଜିତ ଏକ ବୈଠକରେ ଉଦ୍ବୋଧନ ଦେବା ଅବସରରେ ସେ କହିଛନ୍ତି ଭାରତୀୟ ମୁସଲ୍ମାନମାନେ ମହମ୍ମଦ ଅଲ୍ଲି ଜିନ୍ନାଙ୍କ ଦୁଇ ଦେଶ ତତ୍ତ୍ୱକୁ ପ୍ରତ୍ୟାଖ୍ୟାନ କରିଛନ୍ତି

ରାଜଧାନୀ ଶିଲଂର ପରିସ୍ଥିତିରେ ଉନ୍ନତି ଆସିବାରୁ ଆଜି ସକାଳୁ କର୍ଫ୍ୟୁ ପ୍ରତ୍ୟାହାର କରି ନିଆଯାଇଛି କର୍ଫ୍ୟୁ କୋହଳ ହେବାରୁ ଲୋକମାନେ ବଜାରକୁ ବାହାରି ବଡ଼ଦିନ ଉପଲକ୍ଷେ ଜିନିଷପତ୍ରମାନ କିଶିବାରେ ବ୍ୟସ୍ତ ଅଛନ୍ତି ଜିଏସ୍ଟି ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆଇଜିଏସ୍ଟିର ମନ୍ତ୍ରିସରୀୟ ଗୋଷ୍ଠୀ ସଂଯୋଗକ ସୁଶିଲ୍ କୁମାର ମୋଦି କହିଛନ୍ତି କିଏସ୍ଟିର ପ୍ରତ୍ୟେକ ବୈଠକରେ ସାମଗ୍ରୀ ଓ ସେବା କର ମୂଲ୍ୟ ନ ବଦଳାଇ ଏଶିକି ବର୍ଷକରେ ଥରେ ପରିବର୍ତ୍ତନ କରାଯିବ ଜିଏସ୍ଟି ପରିଷଦର ବୈଠକରେ ଏହି ନିଷ୍କଭି ନିଆଯାଇଛି ରାଜସ୍ୱ ସଂଗ୍ରହରେ ସ୍ଥିରତା ନ ଆସିବା ପର୍ଯ୍ୟନ୍ତ ଜିଏସ୍ଟି ହାରରେ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ ଶ୍ରୀ ମୋଦି କହିଛନ୍ତି ନିକଟ ଭବିଷ୍ୟତରେ ଜିଏସ୍ଟିର ବିଭିନ୍ନ ସ୍ଲାବ୍ ଓ ହାର ମଲ୍ୟରେ ମଧ୍ୟ ପରିବର୍ତ୍ତନର ସମ୍ଭାବନା ଏବେ ନାହିଁ

କେନ୍ଦ୍ରୀୟ ସୀମା ଶୁଲ୍କ ଓ ପରୋକ୍ଷ କର ବୋର୍ଡ଼ ପକ୍ଷରୁ ଏକ ଟ୍ୱିଟ୍ରେ ଏହି ସ୍ଚନା ଦିଆଯାଇଛି ୟୁଏସ୍ ଇଣ୍ଡିଆ ଏସ୍ସିସି ଆମେରିକୀୟ ଭାରତୀୟ ନାଗରିକ ଡକ୍ଟର ମନୀଷା ଘୋଷ୍ ଆମେରିକା ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ଯୋଗାଯୋଗ କମିଶନ୍ର ମୁଖ୍ୟ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି ଏହି ଗୁରୁତ୍ୱପୂର୍ଣ୍ଣ ପଦ ହାସଲ କରିବାରେ ସେ ପ୍ରଥମ ମହିଳା

ରାଜଧାନୀ ଦିଲ୍ଲୀ କୁହୁଡ଼ି ଏବଂ ବାଦଲରେ ଆଚ୍ଛାଦିତ ହୋଇ ରହିଛି

ସେହିପରି ହରିୟାଣା ଉତ୍ତରପ୍ରଦେଶ ପଞ୍ଜାବ ରାଜସ୍ଥାନ ଉତ୍ତରାଖଣ୍ଡ ମଧ୍ୟପ୍ରଦେଶ ଓ ବିହାରରେ ମଧ୍ୟ ଶୀତଲହରୀ କାରି ରହିଛି

ଦେଶର ସମ୍ଭିଧାନର ନୂଆ ବ୍ୟବସ୍ଥା ଅନୁସାରେ ଏହି ପଦକ୍ଷେପ ନିଆଯାଇଛି ମାନୁଏଲ୍ ମାରେରୋ କ୍ରୁକ୍ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହେବେ ଦୀର୍ଘକାଳ ଧରି କମ୍ର୍ୟନିଷ୍ଟ ଶାସନ ବ୍ୟବସ୍ଥାରେ ରହିବା ପରେ ଯେଉଁ ସାୟିଧାନିକ ସଂସ୍କାର ଅଣାଯାଇଛି ସେଥିରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏକ ସରକାର ଗଠନର ବ୍ୟବସ୍ଥା ରହିଛି

ଟ୍ରମ୍ପ୍ ଚୀନ ଟ୍ରେଡ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ କହିଛନ୍ତି ତାଙ୍କ ଦେଶ ଓ ଚୀନ୍ ଖ୍ରବ୍ ଶୀଘ୍ର ପ୍ରଥମ ପର୍ଯ୍ୟାୟ ବାଣିଜ୍ୟ ଚୂକ୍ତିରେ ସ୍ୱାକ୍ଷର କରିବେ ଏନେଇ ଯେଉଁ କଥାବାର୍ତ୍ତା ଚାଲିଥିଲା ତାହା ସପଳ ହୋଇଛି ଏବଂ ଉଭୟ ପକ୍ଷ ଏକ ରାଜିନାମାରେ ଉପନୀତ ହେବାକୃ ଯାଉଛନ୍ତି ବାଶିଜ୍ୟ କାରବାର କ୍ଷେତ୍ରରେ ଦୁଇ ଦେଶ ଯେଉଁ ଯେସାକୁ ତେସା ନୀତି ଅବଲମ୍ଘନ କରୁଥିଲେ ଏହି ଚ୍ଚକ୍ତିଫଳରେ ତାହାର ଅବସାନ ଘଟିବ କ୍ରିକେଟ୍ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତୂତୀୟ ତଥା ଅନ୍ତିମ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ କିଛି ସମୟ ପୂର୍ବରୁ କଟକର ବାରବାଟୀ ଷ୍ଟାଡିୟମ୍ରେ ଆରମ୍ଭ ହୋଇଛି ଭାରତର ଅଧିନାୟକ ବିରାଟ କୋହଲି ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ୱେଷ୍ଟଇଣ୍ଡିଜ୍କୁ ଆମନ୍ତ୍ରଣ କରିଛନ୍ତି ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ କିତିଥିବାରୁ ଏହି ମ୍ୟାଚ୍ ଉପରେ ଦୁଇ ପକ୍ଷ ବିଶେଷ ଗୁରୁତ୍ୱ ଦେଉଛନ୍ତି ପାଗ ଅନୁକୂଳ ରହିଛି ଏବଂ ସମଗ୍ର ଷ୍ଟାଡିୟମ୍ ଦର୍ଶକରେ ଭରପୂର ହୋଇଥିବା ଖବର ମିଳିଛି ଏହି ମ୍ୟାଚ୍ର ଧାରା ବିବରଣୀ ଆକାଶବାଣୀ ପକ୍ଷରୁ ହିନ୍ଦୀ ଓ ଇଂରାଜୀରେ ପ୍ରଦାନ କରାଯାଉଛି ରାଜଧାନୀ ଏଫ୍ଏମ୍ ରେନ୍ବୋ ଓ ଅତିରିକ୍ତ ଫ୍ରିକ୍ୱେନ୍ସିରେ ଉପଲହ୍ଧ ହେଉଛି